କାଶ୍କୀର ପ୍ରସଙ୍ଗର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ଫ୍ଙ୍କ ମନ୍ତବ୍ୟ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ବିଭାଗୀ ମୁଖପାତ୍ର ରବିଶ କୁମାର କହିଛନ୍ତି ଏ କ୍ଷେତ୍ରରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ୱଷ୍ଟ ଓ ଅପରିବର୍ତ୍ତ ରହିଛି କାଶ୍ମୀର ପ୍ରସଙ୍ଗର ସମାଧାନ ଭାରତ ଓ ପାକିସ୍ତାନ ମଧ୍ୟରେ ସିମିଳା ରାଜିନାମା ଓ ଲାହୋର ଘୋଷଣାନାମା ମୁତାବକ କଥାବାର୍ତ୍ତା କରିଆରେ ହେବ ବୋଲି ଭାରତ ତାର ଆଭିମୁଖ୍ୟକୁ ଦୋହରାଇଛି କିନ୍ତୁ ଏଥିପାଇଁ ପାକିସ୍ତାନକୁ ଅନୁକୂଳ ବାତାବରଣ ସୂଷ୍ଟି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ମୁଖପାତ୍ର କହିଛନ୍ତି କାଶ୍ମୀର ପରିସ୍ଥିତି ଉତ୍ତେଜନାମୂଳକ ଥିବା ସଂକ୍ରାନ୍ତରେ ପାକିସ୍ତାନ ଆନ୍ତର୍ଜାତିକ ସ୍ତରରେ ଅପପ୍ରଚାର କରିବା ଯେଉଁ ଉଦ୍ୟମ ଚଳାଇଥିଲା ତାହାକୁ ପାକିସ୍ତାନର ଦୋହରା ମନୋଭାବ ଯୋଗୁଁ ଆନ୍ତର୍ଜାତିକ ସମ୍ପ୍ରଦାୟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଭାରତ ଓ ପାକିସ୍ତାନ ସମ୍ପର୍କ ସମ୍ପନ୍ଧରେ ଡାଭସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଦେଇଥିବା ମନ୍ତବ୍ୟ ଉପରେ ମୁଖପାତ୍ର କହିଛନ୍ତି ଏଭଳି ମନ୍ତବ୍ୟର କୌଣସି ତଥ୍ୟଗତ ସତ୍ୟତା ନାହିଁ ଓ ଏହା ପରସ୍କର ବିରୋଧୀ ସେ କହିଛନ୍ତି ଆନ୍ତର୍ଜାତିକ ସମ୍ପ୍ରଦାୟ ପାକିସ୍ତାନର ଦୋହରା ମନୋଭାବକୁ ବୁଝିପାରିଥିବା ବିଷୟ ପାକିସ୍ତାନ ହୃଦୟଙ୍ଗମ କରିବା ଉଚିତ୍ ପାକିସ୍ତାନ ଏକ ପକ୍ଷରେ ସନ୍ତାସବାଦର ଶିକାର ହେଉଥିବା କଥା କହୁଥିବା ବେଳେ ଅନ୍ୟ ପକ୍ଷରେ ସନ୍ତାସବାଦକୁ ପ୍ରୋହାହିତ କରୁଛି ବୋଲି ରବିଶ କୁମାର କହିଛନ୍ତି ଡାଭୋସ୍ରେ ବିଶ୍ୱ ଅର୍ଥନୈତିକ ଫୋରମ୍ ଶିଖର ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଦୂଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ଖବର ପ୍ରଚାରିତ ହୋଇଥିଲା

ଏହି ଅବସରରେ ରାଜ୍ୟର ବରିଷ୍ଠ ଅଫିସରମାନେ ସେଠାରେ ଉପସ୍ଥିତ ଥିଲେ

ସେମାନେ ବିପୁଳ ପରିମାଣର ଅସ୍ପଶସ୍ତ ଓ ବିସ୍କୋରକ ପଦାର୍ଥ ମଧ୍ୟ ସମର୍ପଶ କରିଛନ୍ତି ଆତ୍ମସମର୍ପଣ କରିଥିବା ଉଗ୍ରବାଦୀମାନଙ୍କୁ ମୁଖ୍ୟଧାରାକୁ ସ୍ୱାଗତ କରି ଶ୍ରୀ ସୋନୱାଲ ଦେଶଗଠନରେ ଅବଦାନ କରିବାକ୍ର ସେମାନଙ୍କ ନିବେଦନ କରିଛନ୍ତି ସେ କହିଛନ୍ତି ଉଗ୍ରବାଦୀମାନେ ଅସ୍ତଶସ୍ତ ପରିହାର କରି ଆତ୍କସମର୍ପଣ କରିବା ସହ ଏହା ରାଜ୍ୟର ଶାନ୍ତିପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ଆମ ସମ୍ଭାଦଦାତାଙ୍କ ସହ କଥାବାର୍ତ୍ତା ବେଳେ ଆସାମର ଡିଙ୍ଗିପି ଭାଷ୍କର କ୍ୟୋତି ମହାନ୍ତ କହିଛନ୍ତି ଦେଶର ଉଗ୍ରବାଦ ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ତମ୍ଭ ବିବେଚିତ ହେବ ଓ ଶାନ୍ତି ପ୍ରକ୍ରିୟାରେ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ ଶାନ୍ତି ପ୍ରକ୍ରିୟାରେ ସାମିଲ ହେବାକୁ ଅନ୍ୟ ଗୋଷ୍ଠୀଗୁଡ଼ିକର ଆହୁରି ଅଧିକରୁ ଅଧିକ ସଦସ୍ୟମାନେ ଆଗେଇ ଆସିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ସିଏଏ ନଡ୍ଜା ର୍ୟାଲି ବିଜେପି ଜାତୀୟ ସଭାପତି କେପି ନଡ୍ରା କହିଛନ୍ତି ଯେଉଁ ଦଳୀତ ନେତାମାନେ ନାଗରିକ ସଂଶୋଧନ ଆଇନ୍କୁ ବିରୋଧ କରୁଛନ୍ତି ଏହା ପାକିସ୍ତାନର ଦଳୀତମାନଙ୍କର ହିତ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ଜାଶିପାରୁ ନାହାନ୍ତି

ସେହି ଲୋକମାନେ ପଡ଼ୋଶୀ ଦେଶଗୁଡ଼ିକରେ ଧର୍ମ ଭିଭିରେ ଅତ୍ୟାଚାରର ଶିକାର ହୋଇ ଆସୁଥିଲେ ଆଗ୍ରାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ନାଗରିକତା ସଂଶୋଧନ ଆଇନ୍କୁ ନେଇ ଭୁଲ ଧାରଣା ସୃଷ୍ଟି ହୋଇଥିବାର ସେ କହିଛନ୍ତି ବିଜେପି ଜାତୀୟ ସଭାପତି ଭାବେ ନିର୍ବାଚିତ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ର୍ୟାଲି ଶ୍ରୀ ନଡ୍ଗା କହିଛନ୍ତି ସେହି ଦଳୀତ ନେତାମାନେ ଓ କଂଗ୍ରେସ ପାର୍ଟି ନାଗରିକତା ସଂଶୋଧନ ଆଇନ୍ ବିଷୟରେ କିଛି କାଣି ନାହାନ୍ତି ଓ ସେମାନେ କେବଳ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ର୍ୟାଲିରେ ଉଦ୍ବୋଧନ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ନାମରେ ଯେଉଁମାନେ ହିଂସାକାଣ୍ଡରେ ଲିପ୍ତ ହେଉଛନ୍ତି ରାଜ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ

ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ ମହୋହବକୁ ଉଦ୍ଘାଟନ କରିଛନ୍ତି ଉଦ୍ଘାଟନି ଉହବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଜୟପୁର ସାହିତ୍ୟ ମହୋହବ ଜୟପୁର ପାଇଁ ଏକ ଗୌରବ ସେ କହିଛନ୍ତି ଏହି ମହୋହବ ମାଧ୍ୟମରେ ଲୋକମାନଙ୍କୁ ଜୟପୁରର ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ମିଳିବ ଏହା ଏଭଳି ଏକ ମଞ୍ଚ ଯେଉଁଠି ଲୋକମାନେ କୌଣସି ବାଧାବିଘୁ ବିନା ସେମାନଙ୍କର ମତାମତ ଉପସ୍ଥାପନ କରିପାରିବେ ରାଜ୍ୟ ଶକ୍ତିମନ୍ତ୍ରୀ ବିଡି କାଲା ମଧ୍ୟ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ

ଏଥରକୁ ମିଶାଇ ଏହା ହେଉଛି ତ୍ରୟୋଦଶ ସାହିତ୍ୟ ମହୋତ୍ସବ

ସେହି ପର୍ଯ୍ୟଟକମାନଙ୍କର ନେପାଳରେ ମୃତ୍ୟୁ ଘଟିଥିଲା ଭାରତୀୟ ଦୃତାବାସର କହିବା ଅନୁସାରେ ସମସ୍ତ ମୃତ ଦେହକୁ କାଠମାଣ୍ଟୁରୁ ବିମାନ ଯୋଗେ ନୂଆଦିଲ୍ଲୀକୁ ଆଶାଯାଇଛି

ସେମାନଙ୍କୁ ହେଲିକପୁର ଯୋଗେ କାଠମାଣ୍ଡୁର ଏକ ହସ୍ୱିଟାଲକୁ ନିଆଯାଇଥିଲା କିନ୍ତୁ ହସ୍କିଟାଲର ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱାଲି ଭାରତୀୟ ପର୍ଯ୍ୟଟକମାନଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ଗତ ରବିବାର ଦିନ ଏକ ଗ୍ରାମ ପଞ୍ଚାୟତ ସଭାରେ ପଥଲଗଡ଼ି ଆନ୍ଦୋଳନର ସମର୍ଥକମାନେ ସେମାନଙ୍କୁ ହତ୍ୟା କରିଥିଲେ ବୋଲି ଖବର ପ୍ରକାଶ ପାଇଥିଲା

ଏହି ହତ୍ୟା ଘଟଣା ପୂର୍ବରୁ ପଥଲଗଡ଼ି ଆନ୍ଦୋଳନର ସମର୍ଥକ ଓ ଏହାର ବିରୋଧୀମାନଙ୍କ ମଧ୍ୟରେ ସେହି ପଞ୍ଚାୟତ ସଭାରେ ସଂଘର୍ଷ ଘଟିଥିବାର କ୍ରହାଯାଉଛି

ଆସନ୍ତାକାଲିଠାରୁ ଭାରତକୁ ସରକାରୀ ଗସ୍ତରେ ଆସ୍କଚ୍ଚନ୍ତି

ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସ୍ଟଚନା ଦେଇ ବୈଦେଶିକ ସଚିବ ବିଜୟ ଠାକୁର ସିଂହ କହିଛନ୍ତି ବ୍ରାଜିଲ ରାଷ୍ଟ୍ରପତିଙ୍କର ଏହି ଗସ୍ତ ଚଳିତ ବର୍ଷ ଭାରତକୁ ଜଣେ ବିଦେଶୀ ରାଷ୍ଟ୍ର ମୁଖ୍ୟଙ୍କ ପ୍ରଥମ ଗସ୍ତ ହେବ

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟସ୍ଚୀ ସ୍ଥିର ହୋଇଛି

ଟ୍ୟୁନିସିଆ କୟଶଙ୍କର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୟୁନିସିଆ ବୈଦେଶିକ ମନ୍ତ୍ରୀ ସାବ୍ରି ବାଚତୋବଜୀଙ୍କ ସହ ଆଜି କଥାବାର୍ତ୍ତା କରିଛନ୍ତି କଥାବାର୍ତ୍ତାରେ ଦ୍ୱିପକ୍ଷିୟ ଅର୍ଥନୈତିକ ସହଯୋଗ ବୃଦ୍ଧି ପାଇଁ ଉଭୟ ନେତା ସହମତି ପ୍ରକାଶ କରିଥିବା ସହ ପାରସ୍କରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକରେ ଏକାଠି ମିଶି କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି ଶ୍ରୀ ଜୟଶଙ୍କର ଗତକାଲି ଯାଇ ଟ୍ୟୁନିସିଆରେ ପହଞ୍ଚିଥିଲେ ସେ ନାଇଜର ଓ ଟ୍ୟୁନିଆସିକୁ ଏକ ତିନି ଦିନିଆ ଗସ୍ତରେ ଯାଇଛନ୍ତି ଗତ ବର୍ଷ ଦେଶର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହା ହେଉଛି ସେହି ଆଫ୍ରିକୀୟ ଦେଶଗୁଡ଼ିକୁ ତାଙ୍କର ପ୍ରଥମ ଗସ୍ତ ପରେ ସେ ଟ୍ୟୁନିସିଆ ପାର୍ଲାମେଣ୍ଟ ସ୍ୱିକର ରାଚେଡ୍ ଘାନୋଚିଙ୍କୁ ଭେଟି ତାଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ସେ ମଧ୍ୟ ଟ୍ୟୁନିସିଆ ରାଷ୍ଟ୍ରପତି କାଇସ୍ ସଇଦ୍ଙ୍କୁ ସାକ୍ଷାତ କରିବାର କାର୍ଯ୍ୟସ୍ଚୀ ରହିଛି ଆଇସିଜେ ରୋହିଙ୍ଗ୍ୟା ଆନ୍ତର୍ଜାତିକ ନ୍ୟାୟାଳୟ ରୋହିଙ୍ଗ୍ୟାମାନଙ୍କର ଗଣହତ୍ୟାକୁ ରୋକିବା ପାଇଁ ଜରୁରିକାଳୀନ ପଦକ୍ଷେପ ଗ୍ରହଣ କରିବାକୁ ମ୍ୟାମାରକୁ ନିର୍ଦ୍ଦେଶ ଦେଇଛନ୍ତି

ଆନ୍ତର୍ଜାତିକ ନ୍ୟାୟାଳୟ ସଭାପତି କକ୍ ଅବଦୁଲ କାୱି ଅହମ୍ମଦ ୟୁସୁଫ୍ କହିଛନ୍ତି ମ୍ୟାମାରର ରୋହିଙ୍ଗ୍ୟାମାନେ ସବୁଠୁ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି ବୋଲି ଆନ୍ତର୍ଜାତିକ ନ୍ୟାୟାଳୟ ମତାମତ ଦେଉଛନ୍ତି କୋର୍ଟ୍ କହିଛନ୍ତି ରୋହିଙ୍ଗ୍ୟାମାନଙ୍କର ସୁରକ୍ଷା ପାଇଁ କୋର୍ଟଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାକୁ ପଡ଼ିଥିଲା ଓ ମ୍ୟାମାରକୁ ଏହା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି ଏକ ଆଫ୍ରିକୀୟ ଦେଶ ଗାୟିଆ ପକ୍ଷରୁ ଆନ୍ତର୍ଜାତିକ ନ୍ୟାୟାଳୟଙ୍କର ଦୃଷ୍ଟି ଆକର୍ଷଣ କରାଯିବା ପରେ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ କାରି କରାଯାଇଥିଲା ମ୍ୟାମାରର କିଛି ସୈନ୍ୟ ଦେଶର ସଂଖ୍ୟାଲଘୁ ରୋହିଙ୍ଗ୍ୟାମାନଙ୍କର ଗଣହତ୍ୟା କରିଥାଇ ପାରନ୍ତି ବୋଲି ସେଠାକାର ଏକ କମିଶନ ରିପୋର୍ଟ ଦେବାର ମାତ୍ର କିଛି ଦିନ ପରେ ଆନ୍ତର୍ଜାତିକ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି

କାନାଡ଼ା ଓ ନେଦରଲ୍ୟାଣ୍ଡସ୍ ଭଳି ଦେଶମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ